ବିଦ୍ୟାଳୟ ଓ ଗଶଶିକ୍ଷା ସଚିବ ପ୍ରଦୀପ ମହାପାତ୍ର ଏହି ସୂଚନା ଦେଇଛନ୍ତି

ଅନେକ ଯାତ୍ରୀଙ୍କର ହାଇଦ୍ରାବାଦରୁ ଦିଲ୍ଲୀ ଓ ଦୁବାଇ ଆଦି ସ୍ଚାନକୁ କନେକୃଟିଙ୍ ଫ୍ଲାଇଟ୍ରେ ଯିବାର ଥିଲା